ଏତଲା ଦାୟର୍ ଦିଲ୍ଲୀ ପୁଲିସ୍ ଆନ୍ଦୋଳନରତ କୃଷକମାନଙ୍କୁ ଉସୁକେଇବା ଲାଗି ଟ୍ୱିଟରରେ ଟୁଲ୍ କିଟ୍ ଜରିଆରେ ହୋଇଥିବା ଉଦ୍ୟମ ବିରୋଧରେ ଏତଲା ଦାୟର୍ କରିଛି ପରିବେଶ କର୍ମୀ ଗ୍ରେଟା ଥର୍ଶ୍ଣବର୍ଗ କରିଥିବା ଏକ ଟ୍ୱିଟର ପୋଷ୍ଟରେ ଟୁଲ୍ କିଟ୍ ବ୍ୟବହାର କରାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ଭାରତ ବିରୋଧରେ ଅର୍ଥନୈତିକ ସାମାଜିକ ଏବଂ ସାଂସ୍କୃତିକ ବିରୋଧାଭାଷ ସୃଷ୍ଟି କରିବା ଦିଗରେ ଏହି ଟୁଲ୍ କିଟ୍ର ବ୍ୟବହାର କରାଯାଇଥିଲା ଦିଲ୍ଲୀ ପୁଲିସ୍ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପରିବେଶ କର୍ମୀ ଗ୍ରେଟା ତାଙ୍କ ଟ୍ୱିଟ୍ରୁ ଏହି ଟୁଲ୍ କିଟ୍କୁ ହଟାଇ ଦେଇଛନ୍ତି ସେ ଭୁଲ୍ କ୍ରମେ ଏହି ଟୁଲ୍ କିଟ୍କୁ ନିଜ ଟ୍ସିଟ୍ର ସହ ପୋଷ୍ଟ କରିଦେଇଥିବା ଜଣାପଡ଼ିଛି କରୋନା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ଆରୋଗ୍ୟ ହାର ବୃଦ୍ଧି ପାଉଛି

ସେ କହିଛନ୍ତି ଟିକାକରଣ କ୍ଷେତ୍ରରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଛି

ଏହାର ମୁକାବିଲା ପାଇଁ ସେହିସବୁ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଯାଇଥିବା ଶ୍ରୀ ଭୂଷଣ କହିଚ୍ଛନ୍ତି

ଗତକାଲି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଏରୋ ଇଣ୍ଡିଆ ପ୍ରଦର୍ଶନ ପରେ ହାଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର୍ ମାଧବନଙ୍କୁ ଏହି ଅନୁରୋଧପତ୍ର ଦିଆଯାଇଛି ହାଲ୍ର ବେଙ୍ଗାଲୁରୁ ଏବଂ ନାସିକ୍ କାରଖାନାରେ ଏହି ବିମାନ ଗୁଡ଼ିକ ନିର୍ମାଣ କରାଯିବ

ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ

ଏହି ସମାରୋହରେ କେନ୍ଦ୍ର ଆଇନ୍ ଓ ନ୍ୟାୟ ମନ୍ତ୍ରୀ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ

ଗତବର୍ଷ ମେ ମାସରେ ରିଜର୍ଭ ବ୍ୟାଙ୍କ୍ ଶେଷ ଥର ପାଇଁ ମୁଦ୍ରାନୀତିରେ ପରିବର୍ତ୍ତନ କରିଥିଲା ଲୋକସଭା ତିନୋଟି ନୂଆ କୃଷି ଆଇନ୍କୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଯୋଗୁଁ ଗତକାଲି ଲୋକସଭାର ଅଧିବେଶନ ବାଧାପ୍ରାପ୍ତ ହୋଇଥିଲା ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବାରୁ ବାଚସ୍କତି ଗୃହକୁ ବାରମ୍ଭାର ମୁଲତବୀ କରିଥିଲେ

ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଡିଏମ୍କେ ଟିଏମ୍ସି ବାମପନ୍ଥୀ ଦଳ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍କୋଗାନ୍ ଦେଇଥିଲେ ବାଚସ୍କତି ଓମ୍ ବିର୍ଲା ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସେମାନଙ୍କୁ ନିବେଦନ କରିଥିଲେ ପାଟିତୁଣ୍ଡ ଭିତରେ ବାଚସ୍କତି ସଭାକାର୍ଯ୍ୟ ଚଳାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ଓ ସଭାକୁ ମୁଲତବୀ ରଖିଥିଲେ

ତେବେ ଗତକାଲି ହଟ୍ଟଗୋଳ ମଧ୍ୟରେ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସଂଶୋଧନ ବିଲ୍ ଆଗତ କରିଥିଲେ ସେଣ୍ଟ୍ରାଲ୍ ଭିସ୍ତା କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ସେଷ୍ଟ୍ରାଲ୍ ଭିସ୍ତା ଏଭିନ୍ୟୁର ଭୂମି ପୂଜନ କରିଛନ୍ତି ନର୍ଥ ଏବଂ ସାଉଥ୍ ବ୍ଲକ୍ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାଜପଥ କେନାଲ୍ ଚଲାପଥ ବିଜୟଚୌକ୍ ଏବଂ ଇଣ୍ଡିଆ ଗେଟ୍ ପ୍ଲାଜା ଏଥିରେ ଅନ୍ତର୍ଭୁକ୍ତ ସେହି ଅଞ୍ଚଳରେ ସ୍ୱାଧୀନତା ପରେ ବିଭିନ୍ନ ଉନ୍ନତିମ୍ବଳକ କାର୍ଯ୍ୟ କରାଯାଇ ସାଧାରଣ ଲୋକଙ୍କ ଯିବା ଆସିବା ନିମନ୍ତେ ବିଭିନ୍ନ ସମୟରେ ସୁବିଧା କରାଯାଇଛି ସେହି ସ୍ଥାନର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ କରି ଅଧିକ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଏହି ଭୂମି ପୂଜନ କରାଯାଇଛି

ଏଥିସହିତ ଜଳସଂରକ୍ଷଣ ବ୍ୟବସ୍ଥା ସମେତ ପରିବେଶ ପ୍ରଦ୍ ଷଣ ନ ହେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି ରାଜ୍ୟସଭା ଡିସ୍କସନ ରାଜ୍ୟସଭାରେ ଗତକାଲି ବିରୋଧୀ ଦଳ ସଦସ୍ୟମାନେ ନୂଆ କୃଷି ଆଇନ୍କୁ ପ୍ରତ୍ୟାହାର ସହ ନୂଆ ସଂଶୋଧିତ ଆଇନ୍ ପ୍ରସ୍ତୁତ କରି ସିଲେକୁ କମିଟି ନିକଟକୁ ପଠାଇବା ପାଇଁ ଦାବି କରିଥିଲେ ତେବେ ବିଜେପି ସଦସ୍ୟମାନେ ସରକାର କୃଷକମାନଙ୍କ ଉନ୍ନତି ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା କହିଥିଲେ ଆଲୋଚନାରେ ଅଶଗ୍ରହଣ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର କୃଷକମାନଙ୍କୁ ସର୍ବନିମ୍ବ ସହାୟକ ମ୍ବଲ୍ୟରେ ଖାଦ୍ୟଶସ୍ୟ ବିକ୍ରୟ କରିବା ବ୍ୟବସ୍ଥା ବଳବତ୍ତର ରଖିଛନ୍ତି

ସେ କହିଛନ୍ତି ଦେଶର କୂଷକମାନଙ୍କୁ ଅଧିକ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଇଛି

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ସାଂସଦ ଏଚ୍ଡି ଦେବଗୌଡ଼ା କୃଷକମାନଙ୍କ ଦୁର୍ଦ୍ଦଶା ବିଷୟ ଉହ୍ରାପନ କରି କିଛି ଅସାମାଜିକ ଶକ୍ତି ଧର୍ମଘଟକାରୀ କୃଷକମାନଙ୍କୁ ବଦନାମ କରିଥିବାର ଦୋଷାରୋପ କରିଥିଲେ ଏହି ଘଟଣାର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରାଯିବାକୁ ସେ ଦାବି କରିଥିଲେ ସାଂସଦ ସ୍ୱପନ ଦାସଗୁପ୍ତା ଦେଶର ବିଭିନ୍ନ ଭାଗର କୃଷକମାନଙ୍କ ମଧ୍ୟରେ ଥିବା ତାରତମ୍ୟକୁ ନୂଆ କୃଷି ଆଇନ୍ଗୁଡ଼ିକ ଦୂର କରିବ ବୋଲି କହିଥିଲେ